ଏହା ପ୍ରତ୍ୟେକ ଦିନ ଚାଲିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି ସ୍ୟଚନା ଦେଇଛନ୍ତି ପାଣିପାଗ ରାଜ୍ୟର ଉପକୂଳବର୍ତ୍ତୀ ଅଅଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି